ଏମ୍ଏସ୍ଏମ୍ଇ ଗୁଡ଼ିକ ପରସ୍କରକୁ ସହଯୋଗ କରି ଆଗକୁ ବଢ଼ିବାକୁ ସେ ନିବେଦନ କରିଛନ୍ତି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍କନିର୍ଭରଶୀଳ ହେବା ପାଇଁ ଭାରତ ପୁରାତନ ସମୟରୁ ଉଦ୍ୟମ କରିଆସ୍କଛି ସେ କହିଛନ୍ତି ଉହର୍ଗ ଇଚ୍ଛାଶକ୍ତି ଓ ଏକତା ହେଉଛି ଭାରତର ଶକ୍ତି ଏବଂ ଏହା ଭାରତୀୟମାନଙ୍କୁ ସମସ୍ତ ସଂକଟର ମୁକାବିଲା କରିବାକୁ ସାମର୍ଥ୍ୟ ଯୋଗାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ଯୋଗୁଁ ସ୍ପଷ୍ଟି ହୋଇଥିବା ସଂକଟ ଆମକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଏକ ସୁଯୋଗ ଦେଇଛି

ସେ କହିଛନ୍ତି ଭାରତକୁ ବର୍ତ୍ତମାନ ଯେଉଁସବୁ ସାମଗ୍ରୀଗୁଡ଼ିକୁ ଆମଦାନୀ କରିବାକୁ ପଡୁଛି ଭାରତ କିଭଳି ସେଗୁଡ଼ିକୁ ଉତ୍ପାଦନ କରି ରପ୍ତାନୀ କରିବ ସେ ଦିଗରେ ଆମକୁ କାର୍ଯ୍ୟକରିବାକୁ ହେବ କ୍ଷୁଦ୍ର ବ୍ୟବସାୟୀ ଓ ଉତ୍ପାଦନକାରୀମାନଙ୍କର ଉଦ୍ୟମକୁ ପ୍ରଶଂସା କରି ସେ କହିଛନ୍ତି ଆମେ ଯେତେବେଳେ ଦେଶରେ ଉତ୍ପାଦିତ ସାମଗ୍ରୀ କିଣ୍ବୁଛେ ଆମେ କେବଳ ସେମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦେଉଛେ ତାନୁହେଁ ସେମାନଙ୍କର ଅବଦାନକୁ ସମ୍ମାନ ପ୍ରଦାନ କରୁଛେ କୃଷିକ୍ଷେତ୍ରରେ ସଂପ୍ରତି ନିଆଯାଇଥିବା ନିଷ୍ପଭିଗୁଡ଼ିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କୃଷିକ୍ଷେତ୍ରକୁ ଯୁଗଯୁଗ ଧରି ରହିଥିବା କଟକଣାରୁ ମୁକ୍ତ କରିଛି ସେ କହିଛନ୍ତି ସ୍ଥାନୀୟ ସାମଗ୍ରୀ ପ୍ରତି ସରକାରଙ୍କ ସକାରାତ୍ମକ ଅଭିମୁଖ୍ୟ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ପ୍ରଧାନମନ୍ତ୍ରୀ ଶିଳ୍ପସଂସ୍ଥାମାନେ ଗବେଷଣା ଓ ବିକାଶ ଉପରେ ଅଧିକ ନିବେଶ କରିବାକୁ ଆହ୍ୱାନ କରିଛନ୍ତି ଏମ୍ଏସ୍ଏମ୍ଇ ପରସରକୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ଗୁରୁଦେବ ରବିନ୍ଦ୍ରନାଥ ଟାଗୋରଙ୍କ ପ୍ରସିଦ୍ଧ କବିତା 'ନୃତନ ଯୁଗେର୍ ଭୋର୍' ପଂକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଳ୍ପସଂସ୍ଥାମାନେ ବର୍ତ୍ତମାନର ଆହ୍ୱାନକୁ ସ୍ୱଯୋଗରେ ବଦଳାଇବା ଆବଶ୍ୟକ କେବଳ ଆଗକୁ ବଢୁଥିବା ପାଦ ହିଁ ନୂତନ ପଥର ସନ୍ଧାନ କରିପାରେ ଆଗକୁ ବଢ଼ିବା ନେଇ କେବେ ବି କୁଣ୍ଠା ପ୍ରକାଶ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶସେବା କ୍ଷେତ୍ରରେ ଭାରତୀୟ ବଣିକ ସଂଘର ଉଦ୍ୟମକ୍ତ ଭୟସୀ ପ୍ରଶଂସା କରିଛନ୍ତି ଉତ୍ତର ପୂର୍ବାଞ୍ଚଳର ବିକାଶ ଦିଗରେ ଭାରତୀୟ ବଣିକ ସଂଘର ଅବଦାନକ୍ ମଧ୍ୟ ସେ ପ୍ରଶଂସା କରିଛନ୍ତି

ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରାଯାଉଛି

ଏସସି କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଯୋଗୁଁ ଦେଶରେ ଲାଗୁ କଟକଶା ବେଳେ କର୍ମଚାରୀମାନଙ୍କୁ ବେସରକାରୀ କମ୍ପାନିଗୁଡ଼ିକ ପ୍ରରା ଦରମା ଦେଇ ନଥିବା କ୍ଷେତ୍ରରେ ସେମାନଙ୍କ ବିରୋଧରେ ଜୁଲାଇ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ବିଚାରପତି ସଂଜୟ କିଷନ୍ କୌଲ୍ ଓ ବିଚାରପତି ଏମ୍ଆର୍ ଶାହଙ୍କ ଖଣ୍ଡପୀଠ କହିଛନ୍ତି ଶିଳ୍ପସଂସ୍ଥା ଓ ସେମାନଙ୍କର କର୍ମଚାରୀ ପରସ୍କରଠୁ ଅଭିନ୍ନ ପାରିଶ୍ରମିକକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଉଭୟପକ୍ଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ନ୍ୟାୟାଳୟ କହିଥିବା ବେଳେ ଏ ସଂକ୍ରାନ୍ତୀୟ ଆଲୋଚନା ପାଇଁ ରାଜ୍ୟସରକାରଗୁଡ଼ିକ କ୍ଷେତ୍ର ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ଏ ସଂକ୍ରାନ୍ତୀୟ ପରବର୍ତ୍ତୀ ଶୁଣାଣି ଜୁଲାଇ ମାସ ଶେଷ ସପ୍ତାହରେ କରାଯିବ

ୱାର୍କ ଫ୍ରମ୍ ହୋମ୍ କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ଓ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତକାଲି ପ୍ରଶାସନିକ ସଂସ୍କାର ଓ ଆପତ୍ତି ଅଭିଯୋଗ ସମାଧାନ ବିଭାଗ ଡିଏଆର୍ପିକିର କାର୍ଯ୍ୟ ସମ୍ପାଦନାର ସମୀକ୍ଷା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଘରେ ରହି କାର୍ଯ୍ୟ କରିବା ନିୟମର ସଠିକ୍ ପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି ଡକୁର ସିଂ କହିଛନ୍ତି ଠିକ୍ ସମୟରେ ନିର୍ଦ୍ଦେଶାବଳୀ କାରି କରାଯିବା ଦ୍ୱାରା କେନ୍ଦ୍ରୀୟ ସଚିବାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏହା ସହାଯ୍ୟ କରିବ ଏଥିପାଇଁ ପ୍ରଧାନମନ୍ତ୍ରୀ ଦୁଇ ଗଳର ଦୂରତା ଓ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ପୂର୍ବରୁ ଆହ୍ୱାନ ଦେଇସାରିଛନ୍ତି ବୋଲି ସେ କହିଛନ୍ତି

ଫିଡ୍ବ୍ୟାକ୍ କଲ୍ ସେଣ୍ଟର ସମାଧାନ ହୋଇଥିବା ପ୍ରତ୍ୟେକ ଅଭିଯୋଗଗୁଡ଼ିକର ଯାଞ୍ଚ କରିବ ଜୀବନ ପ୍ରମାଣପତ୍ର ପେନ୍ସନ୍ ଭୋଗୀମାନେ ଏଣିକି ସେମାନଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ରରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ପେନ୍ସନ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏଥିପାଇଁ ଜନସେବା କେନ୍ଦ୍ର ଏବଂ ଇପିଏଫ୍ଓ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ତେବେ ଜନସେବା କେନ୍ଦ୍ର ବ୍ୟତୀତ ପେନ୍ସନଧାରୀମାନେ ପୂର୍ବଭଳି ଚିହ୍ନଟ ହୋଇଥିବା ସଂସ୍ଥାରେ ସେମାନଙ୍କର ଜୀବନ ପ୍ରମାଣପତ୍ର ମଧ୍ୟ ଦାଖଲ କରିପାରିବେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଏକବର୍ଷ ପର୍ଯ୍ୟନ୍ତ ଏହା ବୈଧ ରହିବ ବୋଲି ଇପିଏଫ୍ଓ ପକ୍ଷରୁ ସ୍ୱଷ୍ଟ କରାଯାଇଛି

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ଇସ୍ରୋ ପକ୍ଷରୁ ଗତକାଲି ଜାରୀ ଏକ ବିଞ୍ଜପ୍ତିରେ କୁହାଯାଇଛି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରଙ୍ଗ ପ୍ରତିଯୋଗିତା ଚତ୍ରର୍ଥର୍ ଅଷ୍ଟମ ଶେଣୀ ପର୍ଯ୍ୟନ୍ତ ଛାତ୍ୱଛାତୀଙ୍କ ପାଇଁ ମଡେଲ ତିଆରି ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହେବ ସେହିଭଳି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ହିନ୍ଦୀ ଏବଂ ଇଂରାଜୀରେ ସେସ୍ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ